ବର୍ଷା ପବନ ସମୟରେ ବାହାରକୁ ନ ବାହାରିବା ପାଇଁ ଭାରତୀୟ ପାଶିପାଗ ବିଭାଗ ସତର୍କ କରିଛି ପୁରୀ ଖୋର୍ଦ୍ଧା ଏବଂ କଟକରେ ପ୍ରବଳରୁ ଅତି ପ୍ରବଳ ବଷା ହୋଇପାରେ

ବାସୁଦେବପୁର ଏବଂ ଚାନ୍ଦବାଲି ବ୍ଲକର କେତେକ ସ୍ତାନରେ ଗଛ ଉପୁଡ଼ି ଯାତାୟତ ବାଧାପ୍ରାପ୍ତ ହେବାରୁ ଏନ୍ଡିଆର୍ଏଫ୍ ଏବଂ ଦମକଳ ବାହିନୀ ଗଛକୁ କାଟି ରାସ୍ତା ପରିଷ୍କାର କରୁଥିବା ସୂଚନା ମିଳିଛି